କୋଭିଡ୍ ସଂକ୍ରମଣ ହେବାଠାରୂ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ମଣ

ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନମୁନା ପରୀକ୍ଷା ହେବା ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଏହି ଟିମ୍ ସେଠାରେ କୋଭିଡ୍ ନାଇଷ୍ଟିନ୍ ପରିଚାଳନାର ତଦାରଖ କରିବା ସହିତ ରାଜ୍ୟର ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଦେଶର କରୋନା ମୃତ୍ୟୁ ସଂଖ୍ୟା ତୁଳନାରେ ଯଥେଷ୍ଟ କମ୍ ରହିଛି ବୋଲି ମନ୍ତ୍ରଣାଳୟ କହିଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ସରକାରଙ୍କର ବହୁ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ

ଉତ୍ତରପ୍ରଦେଶର ସବୁ କିଲ୍ଲାର ଗ୍ରାମଗୁଡ଼ିକ ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ କାର୍ଯ୍ୟକ୍ରମରେ ଭାଗ ନେବେ

ଉତ୍ତରପ୍ରଦେଶ ସରକାର ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ ଆରମ୍ଭ କରୁଛନ୍ତି

ଏହି ସମୟ ପର୍ଯ୍ୟନ୍ତ କେବଳ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ଅନ୍ୟ କୌଶସି ଟ୍ରେନ୍ ଚଳାଚଳ କରିବ ନାହିଁ ଲକଡାଉନ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜରମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବନ୍ଦ ରହିବ

ସ୍ବଚନାଯୋଗ୍ୟ ଏବେ ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ଅନ୍ୟ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି

ଗତକାଲି ସକାଳଠାରୁ ମୂଷଳଧାରାରେ ବର୍ଷା ଲାଗି ରହିଛି ଏବଂ ବିଲରେ କାମ କରୁଥିବା ବେଳେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଚ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକମାନଙ୍କ ନିକଟ ସଂପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି

ଓଡ଼ିଶା କରୋନା କରୋନା ଜଜିତ ଲକଡାଉନ୍ କାଳରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଶ୍ରମିକ ଏବଂ ରାଜ୍ୟରେ ଥିବା ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇବା ଦକ୍ଷତା ମ୍ୟାପିଂ କରିବା ଏବଂ ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ଶ୍ରମିକ ପରିଚାଳନା ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ ଶମ ବିଭାଗ ଏବଂ ଇଏସ୍ଆଇ ବିଭାଗର ମିଳିତ ଉଦ୍ୟମରେ ଲେବର୍ କେସ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ ପୋର୍ଟାଲ୍ ଆରମ୍ଭ କରାଯାଇଛି ସରକାରୀ ବିଙ୍କପ୍ତିରୁ ଜଣାପଡ଼ିଛି ଏହି ପୋର୍ଟାଲ ମାଧ୍ୟମରେ କେଉଁ ବର୍ଗର ଶ୍ରମିକଙ୍କୁ କେଉଁଭଳି କାମ ଯୋଗାଇ ଦିଆଯିବ ତାହା ସହଜରେ ଜଣାପଡ଼ିବ ରାଜ୍ୟ ସରକାରଙ୍କ ଫାଇଭ୍ ଟି ଯୋଜନା ଅଧୀନରେ ଏହି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନରେ ଅଭିଯୋଗ ଦାୟାର ମଧ୍ୟ କରାଯାଇ ପାରିବ ମ୍ରଖ୍ୟ ଶାସନ ସଚିବ ଏବଂ ଶମ କମିଶନର ଏହି ପୋର୍ଟାଲର ପ୍ରତ୍ୟକ୍ଷ ପରିଚାଳନା କରିବେ ବୋଲି ଜଣାପଡ଼ିଛି

ସମଗ୍ର ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ମହାରାଷ୍ଟ୍ର ଓ ତାମିଲନାଡୁ ପ୍ରଭୂତି ରାଜ୍ୟରେ ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି କହିବା ପରେ ସିବିଏସ୍ଇ ପକ୍ଷରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବ ଇଣ୍ଟରନାଲ୍ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଆଧାରରେ ନମ୍ଭର ଦିଆଯିବା ପରେ ଫଳାଫଳ ଘୋଷଣା କରାଯିବ ତେବେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇପାରିବେ ବୋଲି ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି

ଚୀନ୍ କହିଛି ପ୍ରକୃତ ନିୟନ୍ତ୍ରଣରେଖାରେ ଶାନ୍ତି ଏବଂ ସହାବସ୍ଥାନ ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିବ ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭିକେ ସିଂ ସୀମା ସଂଘର୍ଷ ପାଇଁ ଚୀନ୍କୁ ଦାୟୀ କରିଥିବା ବେଳେ ଚୀନ୍ ବିଦେଶ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି

ସେଠାରେ ଭାରତୀୟ ସେନାର କୌଣସି ଶିବିର କିମ୍ବା ପୋଷ୍ଟ ନାହିଁ ଉଭୟଦେଶ ସେହି ଘାଟିରୁ ସେନା ପ୍ରତ୍ୟାହାର କରିବାକୁ ସହମତ ହୋଇଥିବା ଜଣାପଡ଼ିଛି

ସଂଗଠନର ଆପଉକାଳିନ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ମାଇକ୍ ରିଆନ୍ କହିଛନ୍ତି ଯେ ଉତ୍ତର ଦକ୍ଷିଣ ଏବଂ କେନ୍ଦ୍ରୀୟ ଆମେରିକାରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାରେ ଲାଗିଛି ତେବେ ଆମେରିକାରେ କୋଭିଡ୍ ନାଇଷ୍ଟିନ୍ ଭଳି ବୈଶ୍ୱିକ ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ ଶିଖରକୁ ଛୁଇଁପାରି ନାହିଁ ବୋଲି ସେ କହିଛନ୍ତି